ଏଶିକି ମାସ୍କ ନ ପିନ୍ଧିରେ ମିଳିବନି ପେଟ୍ରୋଲ୍

ବିଶ୍ୱସନୀୟ ସଂସ୍ଚା ତଥା ସରକାରୀ ତଥ୍ୟ ଅନୁସରଣ କରିବା ସହ ସାଇବର୍ ଠକେଇରୁ ଦୂରେଇ ରହିବାପାଇଁ କ୍ରାଇମ୍ ବ୍ରାଞ୍ ପକ୍ଷରୁ ପରାମର୍ଶ ଜାରି କରାଯାଇଛି

ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି

ଦୁଇ ଜଶ ସୁସ୍ଥ ହୋଇ ଫେରିଛନ୍ତି ଏବଂ ଜଶଙ୍କର ମୃତ୍ୟୁ ଘଟିଛି

ଫଳ ଓ ପନିପରିବା ବିକୁଥିବା ଲୋକମାନଙ୍କୁ ପୌର ପରିଷଦ ପକ୍ଷରୁ ବଡ଼ ବଡ଼ ଛତା ବଣ୍କନ କରାଯାଇଛି ସେହିପରି ଜିଲ୍ଲ ବିଜେପି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିହାଳୟରେ ସ୍ୱାସ୍ଥ୍ୟସେବା କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଏବଂ ରୋଗୀମାନଙ୍ଙ୍ ଫଳ ଓ ବିସ୍କୁଟ୍ ବଙ୍କନ କରାଯାଇଛି

ସମ୍ମକ୍ତ ଅଞ୍ଞଳକୁ ସିଲ୍ କରାଯାଇ ଆକ୍ରାନ୍ତ ମହିଳାଙ୍କ ସଂସର୍ଶରେ ଆସିଥିବା ଲୋକଙ୍କୁ ଚିହ୍ବଟ କରାଯାଉଛି

ସେଠାରେ ସମସ୍ତ ପ୍ରକାର ଆନୁଷଙ୍ଗିକ ଡାକ୍ତରୀ ସୁବିଧା ଉପଲହ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି

ପ୍ରଭୁ ଯିଶୁଙ୍କର ବଳିଦାନର ଦିବସ

ଅନ୍ୟପକ୍ଷରେ ପଣ୍ଟିମ ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ଧମ ଧରଶର ବର୍ଷା ହୋଇଯାଇଛି